ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି

ଜିଲାର କୟପୁର କୋରାପୁଟ ସୁନାବେଢା କୋଟପାଡ ସମେତ ସମସ୍ତ ଅଞ୍ଞଳରେ ବ୍ୟବସାୟିକ ଓ ସରକାରୀ ଅନୁଷ୍ଠାନ ବନ୍ଦ ରହିଛି କିଲ୍ଲା ଭିତରେ ଥିବା ସମସ୍ତ ରାସ୍ତାଗୁଡିକରେ ଗାଡି ଚଳାଚ ବନ୍ଦ ରହିଥିବାବେଳେ ଜରୁରୀକାଳନୀ ସେବା କେବଳ ଜାରି ରହିଛି

ଏ ନେଇ ଆଜି ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି

ସେହିପରି ଅନ୍ୟ ଦୁଇଜଣ ସଂକ୍ରମିତଙ୍କ ଅବସ୍ଥା ସ୍ଥିର ରହିଛି ଓ ଖୁବ୍ଶୀଘ୍ର ସେମାନେ ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି

କରୋନା ସଂକ୍ରମଣ କାରଣରୁ ଏହି ନିଷ୍ବତ୍ତି ନିଆଯାଇଛି

ଏଶିକି ବ୍ରହ୍କପୁରୁ ଏମକେସିଜି ମେଡିକାଲରେ ନିୟମିତ ବର୍ହିବିଭାଗ ଓ ଆଶୁ ଚିକିହା ବିଭାଗ ଖୋଲା ରହିବ

ସେହିପରି କିଲ୍ଲାରେ ଟେଲିମେଡିସିନ ସେବା ଉପରେ ଗୁରୁତ୍ୱ ଦିଆଯାଇଛି

ବୈଠକରେ ସ୍ୱାସ୍ସ୍ୟ ବିଭାଗର ମୁଖ୍ୟ ସଚିବ ଉପସ୍ଥିତ ଥିଲେ

ଏହା ଆଜି ପର୍ଯ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ଘଟଣା